ପ୍ରସ୍ତୁତ ରହିବା ଓ ଭୟଭୀତ ନହେବାକୁ ସେ ସାର୍କ ଦେଶଗୁଡ଼ିକୁ ପରାମର୍ଶ ଦେଇଛନ୍ତି

ପିଏମ୍ ସାର୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କୋବିଡ ନାଇଷ୍ଟିନ୍ ଜରୁରୀକାଳୀନ ପାର୍ଷି ଗଠନ ପାଇଁ ସାର୍କ ଦେଶଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି ଏହି ପାର୍ଷିକୁ ସାର୍କ ଦେଶମାନେ ସ୍ୱଇଛାରେ ଦାନ କରିପାରିବେ

ଦକ୍ଷିଣ ଏସୀୟ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ସକାଶେ ଏକ ଦୂଢ଼ ପଦକ୍ଷେପ ସ୍ୱର୍ପ ସାର୍କ ସଦସ୍ୟ ଦେଶଗୁଡ଼ିକ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଗତକାଲି ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କେଉଁ ଲୋକମାନଙ୍କ ଶରୀରରେ ଭୂତାଣୁ ରହିଛି ଓ ସେମାନେ କେଉଁମାନଙ୍କ ସହ ମିଶିଚ୍ଚନ୍ତି ତାହା ଚିହ୍ନଟ କରିବା ପାଇଁ ଭାରତ ଏକ ସମନ୍ଧିତ ରୋଗ ତଦାରଖ ପୋର୍ଟାଲ ସ୍ଥାପନ କରିଛି ଏହି ରୋଗ ଦତାରଖ ସଫ୍ଟୱେୟାର ସାର୍କ ସଦସ୍ୟ ଦେଶଗୁଡ଼ିକୁ ଦେବା ପାଇଁ ଭାରତ ଚାହେଁ ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଡାକ୍ତର ଏବଂ ବିଶେଷଜ୍ଞ ମାନଙ୍କର ଏକ ତ୍ୱରିତ ଚିକିହକ ଦଳ ଗଠନ କରୁଛି ଓ ପରୀକ୍ଷା ସରଞ୍ଜାମ ଏବଂ ଅନ୍ୟାନ୍ୟ ଡାକ୍ତରୀ ସରଞ୍ଜାମ ସଂଗ୍ରହ କରୁଛି ଏହି ଦଳକୁ ଆବଶ୍ୟକ ସ୍ଥଳେ ସାର୍କ ଦେଶଗୁଡ଼ିକୁ ପଠାଇବା ପାଇଁ ପ୍ରସ୍ତୁତ କରି ରଖାଯିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଭୂତାଣୁ ଦକ୍ଷୀଣ ଏସୀୟ ଅଞ୍ଚଳରେ ବ୍ୟାପିବାରୁ ଏହାକୁ ରୋକିବା ପାଇଁ ସାର୍କ ଦେଶମାନେ ଏକ ସାଧାରଣ ଗବେଷଣା ମଞ୍ଚ ଗଠନ କରିପାରିବେ ଏହି କାର୍ଯ୍ୟରେ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ସହଯୋଗ ଓ ସାହାଯ୍ୟ କରିପାରିବ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ସାର୍କ ଦେଶମାନଙ୍କୁ କରୋନା ଭୂତାଣୁ ଜନିତ ପରିସ୍ଥିତିର ମୁକାବିଲା କରିବା ପାଇଁ ଏକାଠି ମିଶି ପ୍ରସ୍ତୁତ ହେବାକୁ ପଡିବ କାର୍ଯ୍ୟ କରିବାକୁ ପଡିବ ଏବଂ ପଦକ୍ଷେପ ନେବାକୁ ହେବ ଭିଡ଼ିଓ କନ୍ଫରେନ୍ସିଂ ଆରମ୍ଭରେ ସେ କହିଥିଲେ ସୂଚନାର ଆଦାନ ପ୍ରଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସବୁ ଚେଷ୍ଟା ସତ୍ତ୍ୱେ ପରିସ୍ଥିତି କ'ଣ ହେବ ତାହା କହିବା ବର୍ତ୍ତମାନ ସମ୍ଭବ ନୁହେଁ

କିନ୍ତୁ ଯେହେତୁ ଏହି ଅଞ୍ଚଳରେ ମୋଟ୍ ବିଶ୍ୱ ଜନସଂଖ୍ୟାର ଏକ ପଞ୍ଚମାଂଶ ଲୋକ ବାସ କରୁଛନ୍ତି ସେ ଦୃଷ୍ଟିରୁ ସାର୍କ ଦେଶଗୁଡ଼ିକୁ ଅଧିକ ସତର୍କ ରହିବାକୁ ହେବ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ଭାରତ ନେଇଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ସାର୍କ ଦେଶଗୁଡ଼ିକୁ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆମକୁ ପ୍ରସ୍ତୁତ ରହିବାକୁ ପଡିବ କିନ୍ତୁ ଭୟଭୀତ ହେବା ଉଚିତ୍ ନୁହେଁ ପ୍ରଧାନମନ୍ତ୍ରୀଙ୍କର ଏହି ପଦକ୍ଷେପକ୍ତ ସମସ୍ତ ସାର୍କ ସଦସ୍ୟ ଦେଶମାନେ ସ୍ୱାଗତ କରିଛନ୍ତି

ଏହାପୂର୍ବରୁ ରାଜ୍ୟପାଳ ଲାଲଚ୍ଚୀ ଟଣ୍ଡନ ଅଧିବେଶନ ପୂର୍ବରୁ ତାଙ୍କର ପାରମ୍ପରିକ ଅଭିଭାଷଣରେ ସଂସଦୀୟ ପରମ୍ପରା ଓ ଦାୟିତ୍ୱବାନତାକୁ ଶନ୍ତିପୂର୍ଣ୍ଣ ଭାବେ ନିର୍ବାହନ କରିବା ଲାଗି ସଦସ୍ୟମାନଙ୍କୁ ନିବେଦନ କରିଥିଲେ ସେ ଗୋଟିଏ ମିନିଟ୍ ମଧ୍ୟରେ ତାଙ୍କର ଅଭିଭାଷଣ ଶେଷ କରି ସଭାରୁ ଚାଲିଯାଇଥିଲେ ଆଜି ମଧ୍ୟପ୍ରଦେଶ ବିଧାନସଭାରେ କମଳନାଥଙ୍କ ନେତୃତ୍ୱର ସରକାରଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଥିଲା ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ ସଭାରେ ଆସ୍ଥାସଚକ ଭୋଟ୍ ଲୋଡିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳଙ୍କ ଅଭିଭାଷଣର ଠିକ୍ ପରେ ପରେ ଆସ୍ଥାସୂଚକ ଭୋଟ୍ ଲୋଡିବା ପାଇଁ ଶ୍ରୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ କହିଥିଲେ

ପ୍ରତିରକ୍ଷା ମୁଖପାତ୍ର ସୋନ୍ଧିତ୍ ଘୋଷ କହିଛନ୍ତି ଏଥିପାଇଁ ଧାର୍ଯ୍ୟ ପଦ୍ଧତି ଅନୁସାରେ ସେହି ବ୍ୟକ୍ତିମାନଙ୍କର ପ୍ରାର୍ୟିକ ଯାଞ୍ଚ ବିମାନବନ୍ଦରଠାରେ କରାଯାଇଥିଲା ଏହାପରେ ସେମାନଙ୍କୁ ସେନାବାହିନୀ ଓ୍ବେଲ୍ନେସ୍ ସେକ୍ଷରକୁ ନିଆଯାଇଥିଲା ବିଦେଶରୁ ଆସିଥିବା ଭାରତୀୟ ନାଗରିକମାନଙ୍କୁ ପୂଥକ୍ କରି ରଖିବା ଓ ସେମାନଙ୍କୁ ଆବଶ୍ୟକ ଡାକ୍ତରୀ ଚିକିହା ଯୋଗାଇବା ଲାଗି ସେନାବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ ଥିବାର ଜଣାଇଛି ହେଲ୍ଥ ଆଡଭାଇଜରୀ ଯେଉଁ ଲୋକମାନେ କରୋନା ଭୂତାଶୁରେ ସଂକ୍ରମିତ ହୋଇଥିବାର ନିର୍ଣ୍ଣିତ ହୋଇଛି ସେମାନେ ନିଜ ଘରେ କିଭଳି ପୃଥକ ଭାବେ ରହି ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମଣରୁ ରକ୍ଷା କରିପାରିବେ ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ କାରି କରିଛି ଯେଉଁମାନେ ଭୂତାଣୁରେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯିବ ସେମାନଙ୍କୁ ତୁରନ୍ତ ଏଥିପାଇଁ ଉଦ୍ଦିଷ୍ଟ ହସ୍କିଟାଲ୍ଗୁଡ଼ିକରେ ଅଲଗା ରଖାଯିବ ଅଲଗା କରି ହୋଇ ରହିଥିବା ଲୋକମାନଙ୍କୁ ଉତ୍ତମ ବାୟୁ ଚଳାଚଳ କରୁଥିବା ପୂଥକ ପୂଥକ କୋଠରୀରେ ରଖାଯିବାକୁ ପରାମର୍ଶ ଦିଆଯାଇଛି ସେହି କୋଠରିଗୁଡ଼ିକ ସହ ଶୌଚାଳୟ ସଂଲଗ୍ନ ହୋଇ ରହିଥିବା ଦରକାର କରୋନା ଭୂତାଣୁରେ ସଂକ୍ରମିତ କୌଣସି ବ୍ୟକ୍ତି ବିବାହ କିମ୍ବା ଶେଷକୃତ୍ୟ ସମ୍ପନ୍ନ ଭଳି କୌଣସି ପ୍ରକାରର କାର୍ଯ୍ୟରେ ଯୋଗ ନ ଦେବାକୁ କଡ଼ା ସତର୍କତା ଜାରି କରାଯାଇଛି ସଂକ୍ରମିତ ବ୍ୟକ୍ତି ବାରମ୍ଭାର ସାବୁନରେ ନିକ ହାତ ଭଲଭାବେ ଧୋଇବେ ଓ ସାନିଟାଇଜର ବ୍ୟବହାର କରିବେ

ବଦଳାଯାଇଥିବା ମୁଖାଗୁଡ଼ିକ ସଂସ୍ୱର୍ଶରେ ଅନ୍ୟମାନଙ୍କୁ ଆସିବାକୁ ନ ଦେବା ପାଇଁ କୁହାଯାଇଛି ମନ୍ତ୍ରଣାଳୟ ପକ୍ଷରୁ ଏକ ହେଲ୍ସଲାଇନ୍ ନମ୍ଘର ସ୍ଥାପନ କରାଯାଇଛି ଯେଉଁମାନଙ୍କ ଶରୀରରେ କାଶ କିୟା କ୍ୱରର ଲକ୍ଷଣ ଓ ଶ୍ୱାସପ୍ରଶ୍ୱାସରେ ଅସୁବିଧା ଦେଖାଦେବ ସେମାନେ ତୁରନ୍ତ ଏହି ହେଲ୍ସଲାଇନ୍ ନୟରରେ ଯୋଗାଯୋଗ କରିବେ କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରିବେ

ଆର୍ଏସ୍ କରୋନା ଆକି ରାଜ୍ୟସଭାରେ କରି ସିପିଆଇଏମ୍ ର ଜଣେ ସଦସ୍ୟ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ବିମାନ ଚଳାଚଳ ସଂସ୍ଥା ଓ ରେଳବାଇ ଯାତ୍ରୀମାନଙ୍କର ଟିକଟ କ୍ୟାନ୍ସଲସନ ବାବଦ ଚାର୍ଚ୍ଚ ଛାଡ କରିବାକୁ ସେହି ସଂସ୍ଥାଗୁଡ଼ିକୁ କହିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ଶ୍ରନ୍ୟକାଳବେଳେ ଏହି ପ୍ରସଙ୍ଗ ଉତ୍ଥାପନ କରି ସିପିଆଇଏମ୍ ସଦସ୍ୟ ଏଲାମରାନ କରିମ୍ ସର୍ବସାଧାରଣଙ୍କ ଉପରେ ଏଥିଯୋଗୁଁ ପଡ଼ୁଥିବା ବୋଝକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ଏହାପରେ ନିକର ପ୍ରତିକ୍ରିୟା ପ୍ରକାଶ କରି ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ କହିଥିଲେ ଏହି ପ୍ରସ୍ତାବ ବିଚାରଯୋଗ୍ୟ ସରକାର ଏ ବିଷୟରେ ବିଚାର କରିବା ପାଇଁ ସେ ଅନୁରୋଧ କରିଥିଲେ ଇଡ଼ି ୟେସ୍ ବ୍ୟାଙ୍କ ଏନ୍ଫୋର୍ସମେଣ୍ଟ ଡାଇରୋକ୍ଟେରେଟ୍ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାନା କପୁର ଓ ଅନ୍ୟମାନଙ୍କ ବିରୁଦ୍ଧରେ କଳାଧନ ମାମଲାରେ ଆଜି ରିଲାଏନୁ ଗ୍ରୁପ୍ ଚେୟାରମ୍ୟାନ୍ ଅନୀଲ ଅମ୍ଘାନୀଙ୍କୁ ସମନ ଜାରି କରିଛି ଏନ୍ଫୋର୍ସମେଣ୍ଟ ଡାଇରୋକ୍ଟେରେଟ୍ କର୍ମକର୍ତ୍ତାମାନେ କହିଛନ୍ତି ଶ୍ରୀ ଅମ୍ଘାନୀ ଆଜି ମୁମ୍ଭାଇସ୍ଥିତ ଇଡି ଅଫିସ୍ରେ ହାଜର ହେବାକୁ ତାଙ୍କୁ କୁହାଯାଇଛି ତାଙ୍କ କମ୍ପାନୀ ଭଳି କିଛି ବଡ ବଡ କମ୍ପାନୀ ୟେସ୍ ବ୍ୟାଙ୍କରୁ ନେଇଥିବା ରଣ ପରିଶୋଧ ନକରିବା ଯୋଗୁଁ ୟେସ୍ ବ୍ୟାଙ୍କ ଆର୍ଥକ ସଙ୍କଟର ସମ୍ମୁଖୀନ ହୋଇଛି ବୋଲି ଇଡିର କର୍ମକର୍ତ୍ତାମାନେ କହିଛନ୍ତି

ଇଡି କର୍ମକର୍ତ୍ତାମାନେ କହିଛନ୍ତି ଶ୍ରୀ ଅମ୍ଘାନୀ ବ୍ୟକ୍ତିଗତ କାରଣ ଯୋଗୁଁ ଆଜି ହାକର ହୋଇପାରିବେ ନାହିଁ ବୋଲି କହିବାରୁ ତାଙ୍କୁ ଇଡିରେ ହାକର ହେବାକୁ ଆଉଏକ ନୂଆ ତାରିଖ ଦିଆଯିବ କଳାଧନ ନିବାରଣ ଆଇନ୍ ଅଧୀନରେ ଶ୍ରୀ ଅମ୍ଘାନୀଙ୍କର ବୟାନ ରେକର୍ଡ କରାଯିବ ହର୍ଷବର୍ଦ୍ଧନ କୋଭିଡ ନାଇଣ୍ଟିନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଦ୍ୱାରା ଏହାକର ମୁକାବିଲା ପାଇଁ କରିଥିବା ପ୍ରସ୍ତୁତି ଓ ନେଇଥିବା ପଦକ୍ଷେପର ସ୍ଥିତାବସ୍ଥାକୁ ସମୀକ୍ଷା କରିଛନ୍ତି

ଡକୁର ହର୍ଷବର୍ଦ୍ଧନଙ୍କୁ ଦେଶୀୟ ଓ ଆନ୍ତର୍ଜାତିକ ସ୍ତରରେ ସ୍ଥିତାବସ୍ଥା ବିଷୟରେ ଅବଗତ କରାଯାଇଛି